ହିନ୍ଦୀ ଓ ଇଂରାଜୀ ଭାଷାରେ ଶ୍ରୀ କୋବିନ୍ଦଙ୍କ ଭାଷଣର ପ୍ରସାରଣ ପରେ ପରେ ଦୂରଦର୍ଶନର ସମସ୍ତ ଆଂଚଳିକ ଚାନେଲରେ ଏହି ଅଭିଭାଷଣର ଓଡିଆ ରୂପାନ୍ତର ପ୍ରସାରଣ କରାଯିବ

ପିଏମ୍ ପ୍ୟାରେଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାଧାରଣତନ୍ତ୍ର ଦିବସ ପରେଡ୍ ଭାରତର ମହାନ୍ ସାମାଜିକ ସାଂସ୍କୃତିକ ଐତିହ୍ୟ ଏବଂ ରାଜନୈତିକ ଶକ୍ତିକୁ ଅଭିବାଦନ ଜଣାଇବା ସହ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ସମ୍ଭିଧାନକୁ ପ୍ରଣାମ କରିଥାଏ ସାଧାରଣତନ୍ତ୍ର ଦିବସ ପାରେଡ୍ରେ ଅଂଶଗ୍ରହଣ କରୁଥିବା ଏନ୍ସିସି ଓ ଏନ୍ଏସ୍ଏସ୍ କ୍ୟାଡେଟ୍ ତଥା ପ୍ରଜ୍ଞାପନ ମେଡ଼ କଳାକାରମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ସେମାନେ ରାଜପଥରେ ଉତ୍କାହର ସହ ପ୍ୟାରେଡ୍ କରନ୍ତି ସେତେବେଳେ ପ୍ରତ୍ୟେକ ଦେଶବାସୀ ଗର୍ବିତ ହୋଇଥା'ନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସାଧାରଣତନ୍ତ୍ର ଦିବସ ପାରେଡ୍ ପ୍ରସ୍ତୁତି ସମୟରେ ସେମାନେ ନିଣ୍ଚିତ ଭାବେ ଭାରତର ବିବିଧତା ଉପଲହ୍ଧ କରିଥିବେ ସେ କହିଛନ୍ତି ଭାରତରେ ଅନେକ ପ୍ରକାରର ଭାଷା ଉପଭାଷା ଖାଦ୍ୟ ଓ ପାନୀୟ ରହିଛି ମାତ୍ର ଭାରତ ହେଉଛି ଏକ ପ୍ରଧାନମନ୍ତୀ କହିଛନ୍ତି ଭାରତ କେବଳ କଥାରେ ଆତ୍ମନିର୍ଭରଶୀଳ ହୋଇପାରିବ ନାହିଁ ଦେଶର ଯୁବକମାନେ ଏହାକୃ କାର୍ଯ୍ୟରେ ପରିଣତ କରିପାରିବେ

ସେ କହିଛନ୍ତି ଏକ୍ ଭାରତ ଶ୍ରେଷ ଭାରତର ମନ୍ତ୍ର ଦ୍ୱାରା ର୍ହି ଭୋକାଲ୍ ଫର ଲୋକାଲ ସଶକ୍ତ ହୋଇପାରିବ ଆମ ଦେଶର ପର୍ବପର୍ବାଣୀ ଓ ପରମ୍ପରା ସଂପର୍କରେ ଅଧିକରୁ ଅଧିକ ସଚେତନତା ସ୍ଟୃଷ୍ଟି କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଟିକାକରଣରେ ଦେଶକ୍ ସାହାଯ୍ୟ କରିବାପାଇଁ ଆଗେଇ ଆସିବାପାଇଁ ସେ ଯୁବବର୍ଗକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଗରିବ ଓ ସାଧାରଣ ଲୋକଙ୍କୁ ସଠିକ୍ ସ୍ବଚନା ଯୋଗାଇଦେଇ ଗୁଜବ ଓ ଭୁଲ୍ ସ୍ବଚନା ପ୍ରଚାର ବ୍ୟବସ୍ଥାକୁ ପ୍ରତିହତ କରିବାକୁ ପଡ଼ିବ ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଦିବାସୀ କଲ୍ୟାଶମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ପ୍ରମୁଖ ଉପସ୍ଥିତ ଥିଲେ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଯୋଜନା ଅଧୀନରେ ସରକାର ନବସୂଜନ ଅଧ୍ୟୟନ କ୍ଷେତ୍ରରେ ସଫଳ ଖେଳ କଳା ଓ ସଂସ୍କୃତି ସମାଜସେବା ଏବଂ ସାହସିକତା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିଥା'ନ୍ତି

ଅଧିକରୁ ଅଧିକ ସଂଖ୍ୟାରେ ମତଦାନକୁ ଉତ୍କାହିତ କରିବା ବିଶେଷକରି ନ୍ତନ ମତଦାତାମାନଙ୍କୁ ମତଦାନ ପାଇଁ ଉହାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି

ନୁଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ସେ କହିଛନ୍ତି ଅନୁପ୍ରବେଶ ବିରୋଧରେ ଦୂଢ଼ ପଦକ୍ଷେପ ନେବାର ସାହସ କେବଳ ନରେନ୍ଦ୍ର ମୋଦୀ ସରକାରଙ୍କର ରହିଛି ଗତକାଲି ନଲ୍ବାରୀଠାରେ ଏକ ଦଳୀୟ ରାଲିକୁ ସମ୍ଘୋଧିତ କରି ଶ୍ରୀ ଶାହା କହିଛନ୍ତି କଂଗ୍ରେସ ଏବଂ ଏଆଇୟୁଡିଏଫ୍ ମେଣ୍ଟ କ୍ଷମତାକୁ ଆସିଲେ ରାଜ୍ୟରେ ଅନ୍ତ୍ରପ୍ରବେଶର ମାର୍ଗ ଉନୁକ୍ତ ହେବ ସେ କହିଛନ୍ତି କଂଗ୍ରେସ କେବଳ ଆସାମବାସୀଙ୍କୁ ବିଭାଜିତ କରିଆସିଛି ମୋଦୀ ସରକାର ଆସାମରେ ଶାନ୍ତି ଓ ବିକାଶର ମାର୍ଗ ଆପଣାଇଛନ୍ତି ସେ କହିଛନ୍ତି ସୋନୱାଲ ସରକାର ରାଜ୍ୟରେ ଗଣ୍ଡାମାନଙ୍କ ଶିକାର ରୋକିବା ସହ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଜବରଦଖଲମୁକ୍ତ କରିଛନ୍ତି ଆଗାମୀ ଦିନରେ ବିଜେପି ସରକାର ଆସାମକୁ ବନ୍ୟାମୁକ୍ତ କରିବ ବୋଲି ଶ୍ରୀ ଶାହା ଆଶ୍ୱାସନା ଦେଇଛନ୍ତି ଏହି ଅବସରରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରିବ ବୋଲି ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି ସେ କହିଛନ୍ତି ବିଜେପି ସରକାର ଆସାମବାସୀଙ୍କ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛି

କାର୍ଯ୍ୟକ୍ରମ ପାଇଁ ଲୋକମାନେ ସେମାନଙ୍କର ମତାମତ ପଠାଇବାକୁ ଶ୍ରୀ ମୋଦୀ ଏକ ଟ୍ୱିଟ୍ ମାଧ୍ୟମରେ ଆହ୍ପାନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମତାମତଗୁଡ଼ିକ ମଧ୍ୟରୁ କେତେକ ସେ ନିଜ କାର୍ଯ୍ୟକ୍ରମରେ ସାମିଲ କରିବେ

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି

ଏହି ଅବସରରେ ବରିଷ୍ଠ ଅଭିନେତା ବିଶ୍ୱଜିତ ଚାଟାର୍ଜୀଙ୍କୁ 'ଇଣ୍ଡିଆନ୍ ପର୍ସନାଲିଟି ଅଫ୍ ଦି ଇୟର'ରେ ସମ୍ମାନିତ କରାଯାଇଛି ଏହି ପୁରସ୍କାର ଲାଭ କରିବା ପରେ ଶ୍ରୀ ଚାଟାର୍ଜୀ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ଉଦ୍ଯାପନୀ ସନ୍ଧ୍ୟାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ୍ ସୁପ୍ରିଓ ଯୋଗଦେଇ କହିଛନ୍ତି ଚଳଚ୍ଚିତ୍ର ଆମର ଆବେଗକୁ ରୂପ ଦେଇଥାଏ ଏବଂ ଜୀବନକୁ ଜୀଇଁବାର ସ୍ୱପ୍ନ ଦେଖାଇଥାଏ ଏଥିସହ ସେ କହିଛନ୍ତି ଭାରତରେ ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟାରେ ଚଳଚ୍ଚିତ୍ର ନିର୍ମାଣ ହେଉଛି ପ୍ରଖ୍ୟାତ ଅଭିନେତ୍ରୀ ଜିନତ୍ ଅମନ୍ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସିନେମାର ଉଭୟ ମନୋରଂଜନ ଏବଂ ଶିକ୍ଷାଗତ ମୂଲ୍ୟବୋଧ ରହିଛି ବୋଲି କହିବା ସହ ଏହା ଦର୍ଶକଙ୍କ ହୃଦୟକୁ ମଧ୍ୟ ସହଜରେ ଛୁଇଁ ପାରିଥାଏ ବୋଲି କହିଛନ୍ତି କରୋନା ମହାମାରୀର ବିଭିନ୍ନ ସମସ୍ୟା ମଧ୍ୟରେ ଏହି ଚଳଚ୍ଚିତ୍ର ଉତ୍ସବ ଖୁବ୍ ସଫଳତାର ସହ ଆୟୋଜିତ ହୋଇପାରିଥିବାରୁ ଗୋଆ ମୁଖ୍ୟମନ୍ତ୍ରୀ ଡକ୍କର ପ୍ରମୋଦ ସାଓ୍ୱନ୍ତ ନିଜର ଖୁସି ବ୍ୟକ୍ତ କରିଛନ୍ତି